ଗରିବ ଲୋକମାନଙ୍କୁ ସମ୍ମାନର ସହ ଜୀବନଯାପନ କରିବା ଲକ୍ଷ୍ୟରେ ଏହି ଯୋକନାଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି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

ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ବିଶ୍ୱରେ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି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

ଏହି ଅବସରରେ ଏକ ଫୁଟବଲ୍ ମ୍ୟାଚ୍ ଖେଳାଯାଇଥିଲା

ଏହି ଅତ୍ୟାଧୁନିକ କ୍ରୀଡ଼ା ସ୍ଥଳୀକୁ ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କର ପରିବାରର ସଦସ୍ୟମାନଙ୍କ ଆବଶ୍ୟକତାକୁ ଦୃଷ୍ଟିର ରଖି ନିର୍ମାଣ କରାଯାଇଛି

ଏହି ଟୁର୍ଣ୍ଣାମେଣ୍ଟ ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କୁ କ୍ରୀଡ଼ା କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ମହାରାଜା ସୋହେଲ ଦେବଙ୍କ ଭଳି ମହାନ୍ ବ୍ୟକ୍ତିମାନଙ୍କ ଅବଦାନକୁ କେବେ ଭୁଲାଯାଇ ପାରିବ ନାହିଁ ଦେଶ ପାଇଁ ବଳିଦାନ ଦେଇଥିବା ମହାନ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନାହିଁ ଓ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତରପ୍ରଦେଶର ବହରାଇଚ୍ ଜିଲ୍ଲାସ୍ଥିତ ଚିଭୌରା ଲେକ୍ଠାରେ ମହାରାଜା ସୋହେଲ ଦେବ ସ୍ମାରକୀ ଓ ବିକାଶ କାର୍ଯ୍ୟର ଭିଭିପ୍ରସ୍ତର ସ୍ଥାପନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଭିଭିପ୍ରସ୍ତର ସ୍ଥାପନ କରିଚ୍ଛନ୍ତି ଶ୍ରୀ ମୋଦୀ ମହାରାଜା ସୋହେଲ ଦେବଙ୍କ ନାମରେ ଏକ ମେଡ଼ିକାଲ କଲେଜକୁ ମଧ୍ୟ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବସନ୍ତ ପଞ୍ଚମୀ ସମସ୍ତ ଭାରତୀୟଙ୍କ ପାଇଁ ଏକ ପବିତ୍ର ଦିବସ ଓ ଏହା ଞ୍ଜାନର ପ୍ରତୀକ ବହନ କରେ ବସନ୍ତ ପଞ୍ଚମୀ ଦେଶପାଇଁ ଉତ୍ପାହ ଓ ଉଦ୍ଦୀପନାର ସହ କାର୍ଯ୍ୟ କରିବାକୁ ଆମକୁ ସାହସ ଓ ଶକ୍ତି ଯୋଗାଇବାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ଯେଉଁମାନେ ଦେଶର ମଙ୍ଗଳ ପାଇଁ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗବେଷଣା ନୂଆ ନୂଆ ଉଦ୍ଭାବନ ଦେଶ ଗଠନ ଓ ଦେଶସେବା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମା' ସରସ୍ୱତୀ ସଫଳ କରାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି

ମହାରାଜା ସୋହେଲ ଦେବଙ୍କ ଦେଶଭକ୍ତି ଓ ଦେଶସେବା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ଏହି ସ୍କାରକୀସ୍ଥଳୀର ବିକାଶ ସହିତ ଦେଶ ମହାରାଜା ସୋହେଲ ଦେବଙ୍କ ବୀରତ୍ୱପୂର୍ଣ୍ଣ କାହାଣୀକୁ ସର୍ବଦା ମନେରଖିବ ଏହାର ନିର୍ମାଣ ପରେ ଦେଶରେ ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ ଧର୍ମେନ୍ଦ୍ର ପ୍ରଧାନ ପଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଭାରତ ଶକ୍ତି କ୍ଷେତ୍ରରେ ଏକ ଆନ୍ତର୍ଜାତିକ ମଡେଲ୍ ଉଦ୍ଭାବନ କରୁଛି ଏଥିରେ ସମସ୍ତଙ୍କ ପାଇଁ ଇନ୍ଧନ ଓ ଶସ୍ତାରେ ଇନ୍ଧନ ଉପଲହ୍ଧ ହେବା ପ୍ରତି ଗୁରୁତ୍ୱ ଦିଆଯାଇଛି ଶ୍ରୀ ପ୍ରଧାନ କହିଛନ୍ତି ଭାରତ ପ୍ରଦୂଷଣମୁକ୍ତ ଶକ୍ତି ଉତ୍ପାଦନ ପାଇଁ ଏହାର ନିଜର ଯୋଜନା ଓ ଉପାୟ ବାହାର କରିବ ଏକାଦଶ ବିଶ୍ୱ ପେଟ୍ରୋ କୋଇଲା କଂଗ୍ରେସ ଓ ବିଶ୍ୱ ଭବିଷ୍ୟତ ଇନ୍ଧନ ଶିଖର ବୈଠକର ମିଳିତ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି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

ଏହି ବୈଠକ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି ବୋର୍ଡ ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତି ଆନ୍ତର୍ଜାତିକ ଓ ଦେଶୀୟ ଚ୍ୟାଲେଞ୍ଜ ଏବଂ ରିଜର୍ଭ ବ୍ୟାଙ୍କ୍ର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି

ଦେଶରେ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନୟରେ ହ୍ରାସ ପାଇବାରେ ଲାଗିଛି

ବସନ୍ତ ପଞ୍ଚମୀ ଦେଶର ବିଭିନ୍ନ ଭାଗରେ ଆଜି ବସନ୍ତ ପଞ୍ଚମୀ ଓ ସରସ୍ପତୀ ପୂଜା ପାଳନ କରାଯାଇଛି ବିଦ୍ୟାର୍ଥୀମାନେ ବାଗ୍ଦେବୀ ମା' ସରସ୍ପତୀଙ୍କର ପ୍ରଜାର୍ଚ୍ଚନା କରିଛନ୍ତି ପଶ୍ଚିମବଙ୍ଗରେ ଧାର୍ମିକ ମନୋଭାବ ଓ ପାରମ୍ପରିକ ରୀତିନୀତି ସହ ସରସ୍ୱତୀ ପୂଜା କରାଯାଇଛି କୋବିଡ୍ ସଫକ୍ରମଣ ପାଇଁ ଚଳିତବର୍ଷ ବହୁ କମ୍ ସଂଖ୍ୟକ ବିଦ୍ୟାର୍ଥୀ ଏକତ୍ରିତ ହେବାର ଦେଖିବାକୁ ମିଳିଛି ଓଡ଼ିଶାର ସ୍କୁଲ୍ ଓ କଲେଜଗୁଡ଼ିକରେ ଆଜି ମା' ସରସ୍ପତୀଙ୍କର ପ୍ରଜାର୍ଚ୍ଚନା କରାଯାଇଛି ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ତଥ୍ୟ ଓ ପ୍ରସାରଣମନ୍ତ୍ରୀ ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟ୍ୱିଟ୍ବାର୍ତ୍ତାରେ କହିଛନ୍ତି ବସନ୍ତ ରତୁର ଆଗମନ ସହ ଲୋକମାନଙ୍କ ମନରେ ଖୁସି ଓ ଆନନ୍ଦ ଭରିଯାଉ ଏବଂ ସେମାନେ ସମୃଦ୍ଧି ପଥରେ ଆଗେଇ ଚାଲନ୍ତୁ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ କହିଛନ୍ତି ବସନ୍ତପଞ୍ଚମୀ ସହ ବସନ୍ତରତୁର ଆଗମନ ଘଟିଥାଏ ଓ ସମଗ୍ର ଦେଶ ଆନନ୍ଦ ଉଲ୍ଲାସର ସହ ଏହାର ପାଳନ କରିଆସ୍କୁଛି ମା' ସରସ୍ୱତୀ ପ୍ରତ୍ୟେକଙ୍କୁ ଜ୍ଞାନ ବୁଦ୍ଧି ସୁଖ ଓ ସମୃଦ୍ଧିର ବରଦାନ କରିବାକୁ ସେ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱିଟ୍ବାର୍ତ୍ତାରେ ବସନ୍ତ ପଞ୍ଚମୀ ଓ ସରସ୍ୱତୀପୂଜା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବସନ୍ତ ପଞ୍ଚମୀ ଓ ସରସ୍ପତୀ ପ୍ରଜା ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ଶାହା କହିଛନ୍ତି ଏହି ଉତ୍ସବ ମନରେ ନୂଆ ଉତ୍ସାହ ଓ ଉଦ୍ଦୀପନା ଭରିଦିଏ ମା' ସରସ୍ୱତୀ ସମସ୍ତଙ୍କୁ ଜ୍ଞାନ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବସନ୍ତପଞ୍ଚମୀ ଓ ସରସ୍ୱତୀ ପୂଜା ଅବସରରେ ଦେଶବାସୀଙ୍କ ପାଇଁ ସୁଖ ସମୃଦ୍ଧି ଉତ୍ତମ ସ୍ୱାସ୍ଥ୍ୟ ଓ ଜ୍ଞାନର କାମନା କରିଛନ୍ତି ତଥ୍ୟ ଓ ପ୍ରସାରଣମନ୍ତ୍ରୀ ପ୍ରକାଶ ଜାବଡେକର ବସନ୍ତ ପଞ୍ଚମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ଜାବଡେକର କହିଛନ୍ତି ମା' ସରସ୍ୱତୀ ଆମକୁ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରିବାକୁ ସେ ପ୍ରାର୍ଥନା କରୁଛନ୍ତି